ରାଜ୍ୟରେ ସନ୍ତୋଷଜନକଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ଶ୍ରୀ ମିଶ୍ର କହିଥିଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ ନାବାଳିକା ପରୀର ବାପା ଓ ମାଆ ଜଶେ ବରିଷ୍ଡ ମନ୍ତୀଙ୍କ ବିରୋଧରେ ଅଭିଯୋଗ ଆଶିଛନ୍ତି ଏ ସମ୍ପର୍କରେ ବିରୋଧୀ ଦଳ ଉତ୍ତର ଚାହୁଁଥିଲେ ମନ୍ତୀ ଏହାର ଉତ୍ତର ଦେଉନାହାନ୍ତି କି ସରକାର ଏହି ପ୍ରସଙ୍ଙକୁ ଗୁରୁତ୍ୱ ଦେଉନାହାନ୍ତି

ମାତ୍ର ବିରୋଧୀ ବିଜେପି ବିଧାୟକ ମାନେ ପୂର୍ବରୁ ସେମାନଙ୍କ ଦାବିକୁ ନେଇ ହଟ୍ଟଗୋଳ କରିଥିଲେ

ଶ୍ରୀ ମୋଦି ଜାଇଡସ୍ ବାୟୋଟେକ୍ ପାର୍କର ପ୍ରତିଷେଧକ ଉପାଦନ ଓ ବିକାଶ କାରଖାନାକୁ ବୁଲି ଦେଖିଛନ୍ତି

ଏହାପରେ ପ୍ରଧାନମନ୍ତୀ ହାଇଦ୍ରାବାଦର ଭାରତ ବାୟୋଟେକ ପ୍ଲାଣ୍ଟ ପରିଦର୍ଶନ କରିଥିଲେ

ଏକପ୍ରକାର ରଥ ଯୋଗେ ଗଞ୍ଞାମ ଜିଲ୍ଲୁର ବିଭିନ୍ନ ବ୍କକ୍ରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ

ଏହି ଅବସରରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲୁଭ କୀରାତାର୍କୁନ ବେଶ ଅନୁଷିତ ହେଉଛି